ବ୍ୟାଡମିଙ୍କନରେ ପିଭି ସିନ୍ଧୁ ଓ ସାଇନା ନେହୱାଲ କ୍ୱାର୍ଟର ଫାଇନାଲ୍ ଖେଳିବେ

ଏହା ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ ମାଧ୍ୟମରେ ପ୍ରସାରଣ କରାଯିବ ଏହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଏବଂ ଦୂରଦର୍ଶନର ୟୁଟୁବ୍ ଚ୍ୟାନେଲ୍ରେ ପ୍ରସାରିତ ହେବ

ଆକାଶବାଣୀ ହିନ୍ଦୀ ଭାଷାରେ ଏହାର ପ୍ରସାରଣ କରିବା ପରେ ପରେ ତା'ର ସମସ୍ତ ଆଞ୍ଚଳିକ କେନ୍ଦ୍ରରେ ଏହାର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ ହେବ

ଏହି ଐତିହାସିକ ନିଷ୍ପଭି ଗତକାଲି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏସି ବୈଠକରେ ନିଆଯାଇଛି

ଏହା ଦ୍ୱାରା ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପଗୁଡ଼ିକୁ ପ୍ରୋସାହନ ମିଳିବ ବୋଲି ଜଣାପଡ଼ି ଛି ଇଡି ଲାଲୁ ପ୍ରବର୍ଭନ ନିର୍ଦ୍ଦେଶାଳୟ ଦିଲ୍ଲୀର ଏକ ଅଦାଲତଙ୍କୁ କହିଛନ୍ତି ଯେ ଆଇଆର୍ସିଟିସି ହୋଟେଲ୍ ଆବଶ୍ଚନ ଓ ଏ ସଂକ୍ରାନ୍ତ ବେଆଇନ ଅର୍ଥ କାରବାର ମାମଲାରେ ଲାଲୁପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗତ ଶୁକ୍ରବାର ଦିନ ଲାଲୁପ୍ରସାଦ ଯାଦବଙ୍କ ବିରୁଦ୍ଧରେ ଚାର୍ଚ୍ଚସିଟ୍ ଦାଖଲ କରାଯାଇଥିଲା

ଦିଲ୍ଲୀ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେକରିୱାଲ ସେଠାରେ ମୁଖ୍ୟ ଶାସନସଚିବଙ୍କ ଉପରେ କରାଯାଇଥିବା ଆକ୍ରମଣ ଓ ତତ୍ସଂକ୍ରାନ୍ତୀୟ ଅଭିଯୋଗପତ୍ରରେ ଥିବା ତଥ୍ୟକୁ ଗଣମାଧ୍ୟମକୁ ନ ଜଣାଇବା ପାଇଁ ପୁଲିସ୍କୁ ବାରଣ କରିବା ସକାଶେ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି

ତେବେ ଅଦାଲତ ଅଭିଯୋଗପତ୍ରକୁ ଅନୁଧ୍ୟାନ କରିବା ପାଇଁ ସମୟ ଲାଗିବ ବୋଲି କହିଛନ୍ତି

ପ୍ରଶାସନ ସଂପର୍କରେ ଧ୍ୟାନ ଧାରଣା ନଥିବା ଲୋକମାନେ ଡୋକଲାମ୍ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରୁଥିବା ସେ କହିଛନ୍ତି ଗୋଆର ମପୁସାଠାରେ ଏକ ସଭାରେ ମନ୍ତ୍ରୀ ଶ୍ରୀ ଆକବର କହିଛନ୍ତି ଯେ ଶାନ୍ତି ବଜାୟ ରଖିବା ପାଇଁ ହେଲେ ନିଜର ଶକ୍ତିର ପ୍ରଦର୍ଶନ କରିବାକୁ ପଡ଼ିଥାଏ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ସରକାରଙ୍କୁ କରାଯାଇଥିବା ସମାଲୋଚନା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ତାଙ୍କର ପ୍ରଶାସନ ସଂପର୍କରେ ଧାରଣା ନାହିଁ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗରେ ସେ କହିଛନ୍ତି ଯେ ନକୁଲ ସମସ୍ୟା ବହୁମାତ୍ୱାରେ ହାସ ପାଇଛି

ଏହି ଯାତ୍ରା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସହ କଡ଼ାକଡ଼ି ସ୍ତରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା ମହା କେମିଷ୍ଟ ରାଜସ୍ଥାନ ସରକାରଙ୍କର ବିଭିନ୍ନ ଯୋକନା ପାଇଁ ଉଦ୍ଦିଷ୍ଟ ଔଷଧକୁ ବିକ୍ରି କରୁଥିବା ଅଭିଯୋଗରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଔଷଧ ଦୋକାନୀ ଓ ବିତରକମାନଙ୍କୁ ମହାରାଷ୍ଟ୍ର ପୁଲିସ୍ ଚିହ୍ନଟ କରିଛି ପୁଲିସ୍ ସ୍ୱତ୍ରରୁ ଜଣାପଡ଼ିଛି ଯେ ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ ଗୁଜରାଟ ବ୍ୟତୀତ ମୁମ୍ଭାଇ ଓ ଥାନେ ଅଞ୍ଚଳରେ ଏହି ବେଆଇନ ଔଷଧ କାରବାର ଚାଲିଛି ପ୍ରଲିସ୍ କହିଛି ରିଲାଏନୁ ସାଇନ୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ତରଫରୁ ଏ ନେଇ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନଠାରେ ଗତ ଜୁଲାଇ ମାସରେ ଅଭିଯୋଗ କରାଯାଇଥିଲା ଏହି ଅଭିଯୋଗର ଅନୁସନ୍ଧାନ ପରେ ଘଟଣାର ସତ୍ୟତା କ୍ଷଣାପଡ଼ିଥିଲା ତେବେ ଏନେଇ କାହାରିକୁ ଗିରଫ କରାଯାଇ ନାହିଁ ଏହି କାରବାରରେ ଦେଶବ୍ୟାପୀ ର୍ୟାକେଟ୍ ସକ୍ରିୟ ଥିବା ଅନ୍ତମାନ କରାଯାଉଛି ଜେକେ ଗ୍ରେନେଡ୍ ଆଟାକ୍ ଜାମ୍ମୁ କାଶ୍ମୀରର ଶ୍ରୀନଗର ସହର ଉପକଣ୍ଠ ଲସ୍ଜନ୍ ଅଞ୍ଚଳରେ ଆତଙ୍କବାଦୀମାନେ ସିଆର୍ପିଏଫ୍ ଯବାନଙ୍କ ଉପରକୁ ହାତବୋମା ପକାଇଛନ୍ତି ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ଏବଂ ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅଭିଯାନ କାରି ରହିଛି ଗଡକରୀ ଅଟଳଜୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କର ଭାଷଣ ଉଚ୍ଚକୋଟୀର ହୋଇଥିଲା ବାକ୍ଚାତୁରୀ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପ୍ରତ୍ୟେକ ଲୋକ ଏହାକୁ ମନେରଖିବେ ନାଗପୁରଠାରେ ଗତକାଲି ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍କୁତିଚାରଣ କରିବା ସହ ଆୟୋଜିତ ଏକ ସମାବେଶରେ କହିଛନ୍ତି ଯେ ଦେଶପାଇଁ ଅଟଳଜୀ ତାଙ୍କ ଜୀବନକୁ ଉତ୍ପର୍ଗ କରିଥିଲେ ଏ ନେଇ ଏକ ଜନସଭାକୁ ସମ୍ବୋଧୂତ କରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ୍ କହିଛନ୍ତି ଯେ ଅଟଳକୀଙ୍କର କେହି ଶତ୍ର ନଥିବାବେଳେ ସେ ବହୁ ସୁଗୁଣର ଅଧିକାରୀ ମଧ୍ୟ ଥିଲେ

ବର୍ଦ୍ଧନ ଗ୍ରୀନ୍ ରାକ୍ଷୀ ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ପରିବେଶ ସୁରକ୍ଷା ସହ ଗଛଗୁଡ଼ିକୁ ରାକ୍ଷୀ ବାନ୍ଦିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ପରିବେଶ ସ୍ତରକ୍ଷା ସହ ସବୃଜ ରକ୍ଷା ବନ୍ଧନ ଉହବକୁ ଜନସାଧାରଣ ପାଳନ କରିବାକୁ ସେ ଟ୍ୱିଟ୍ କରି କହିଛନ୍ତି ପରିବେଶ ସୁରକ୍ଷା ଏହାକୁ ଏକ ସାମାଜିକ ଆନ୍ଦୋଳନ ଏବଂ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତମ ସବୁଜ କାର୍ଯ୍ୟ ଅଭିଯାନ ଲୋକଙ୍କ ଉତ୍ତମ ଜୀବନ ପାଇଁ ଆରମ୍ଭ କରାଯାଇଛି

ଆଜିର ଦିନରେ ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରିବା ସକାଶେ ପ୍ରତିଶ୍ରତି ଦେଇ ସେମାନଙ୍କୁ ଉପଢ଼ୌକନ ପ୍ରଦାନ କରିଥାନ୍ତି ଏହି ପର୍ବ ମଧ୍ୟ ପୁରୋହିତ ଓ ସେମାନଙ୍କର ଜଜମାନଙ୍କ ମଧ୍ୟରେ ପରମ୍ପରା ଅନୁଯାୟୀ ପାଳିତ ହୋଇଆସ୍କୁଛି ଏହି ପର୍ବ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ ଦେଶବାସୀଙ୍କ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟପତି ଦେଶ ତଥା ଦେଶ ବାହାରେ ଥିବା ସମସ୍ତ ନାଗରିକଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ଏହି ପର୍ବ ଭାଇ ଓ ଭଉଣୀଙ୍କ ସଂପର୍କକୁ ଆହୁରି ସୁଦୃଢ଼ କରୁ ବୋଲି ଉପରାଷ୍ଟ୍ରପତି କାମନା କରିଛନ୍ତି ଚାଇନା ୟୁଏସ୍ ଏନ୍କୋରିଆ ଚୀନ୍ର ବିଦେଶ ମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ସେଠାକାର ପ୍ରମୁଖ ରାଷ୍ଟଦ୍ୱତଙ୍କ ଉତ୍ତରକୋରିଆ ଗସ୍ତ ବାତିଲ କରିଥିବାରୁ ଓ ତତ୍ସଂକାନ୍ତୀୟ ଆମେରିକାର ଟିସ୍ପଣୀକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଆମେରିକାର ପ୍ରମୁଖ ରାଷ୍ଟଦ୍ରତଙ୍କ ପୋୟାଙ୍ଗୟାଙ୍ଗ ଗସ୍ତ ବାତିଲ ପରେ ଆଶବିକ ନିରସ୍ତିକରଣ କ୍ଷେତ୍ରେ ଅଗ୍ରଗତି କରୁନଥିବା ନେଇ ଆମେରିକା ପକ୍ଷରୁ ଚୀନ୍କୁ ଦାୟୀ କରାଯାଇଛି

ଏସିଆନ୍ ଗେମ୍ସ୍ ଜାକର୍ତ୍ତାଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଗତକାଲି ଭାରତୀୟ ଦୌଡ଼କୁଦ ପ୍ରତିଯୋଗୀମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି

ଏହି କୂତିତ୍ୱ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି